ବିଭାଗୀୟ ଅଧିକାରୀମାନେ ଏହାର ତଦନ୍ତ କରିବା ସହ ସଂପୂକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜଷ୍ଟିସ୍ ପଶାୟତ କହିଛନ୍ତି

ଏପରି ସର୍ଶକାତର ପ୍ରସଙ୍ଗରେ ଦୋଷୀ ବିରୋଧରେ ଉପଯୁକ୍ତ ଦଶ୍ତବିଧାନ ହେବା ଉଚ୍ତ

ଅନ୍ୟପକ୍ଷରେ ବର୍ଭମାନ ସୁଇସ୍ ବ୍ୟାଙ୍କ୍ରୁ ଜମାକାରୀଙ୍କ ସହମତିରେ ତଥ୍ୟ ହାସଲ ସହଜ ହେଉଥିବାର୍ ଏହାର ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବାରେ ସଫଳ ହେଉଛି

ଏସ୍ସି ଡକୁର୍ସ ସରକାରୀ ହସ୍ୱିଟାଲ୍ଗୁଡ଼ିକରେ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ସଂକ୍ରାନ୍ତ ଆବେଦନର ଶୁଶାଶିକୁ ସୁପ୍ରିମ୍କୋର୍ଟ ଆଜି ସୁଗିତ ରଖିଛନ୍ତି

ଇତିମଧ୍ଧରେ ଭାରତୀୟ ଚିକସ୍

ପରେ ସେମାନଙ୍କ ମଧ୍ୟରୁ ଚିକିହାଧୀନ ଅବସ୍ଥାରେ ଅଜିତ ସାହୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି

ରାଜ୍ୟ ସ୍ୱାସ୍ସ୍ୟବିଭାଗ ମଧ ସେହିସବୁ ଡାକ୍ତରଖାନାକୁ ନୋଟିସ୍ ଜାରି କରିଥିଲେ

ଖୋର୍ବ୍ଧା କିଲ୍ଲାପାଳ ବିଏସ ପୁନିଆ କହିଛନ୍ତି ଏଣିକି ବାଇକ ଚାଳକଙ୍କୁ ବିନା ହେଲମେଟ୍ରେ ରସ୍ଲଗଡରୁ ଖଣଗିରି ମଧରେ ଯାତ୍ରା କରିବାକୁ ଦିଆଯିବ ନାହିଁ

ମୃତ ବ୍ୟକ୍ତିଜଶକ ବରଗଡ ଜିଲ୍ଲା ପଦ୍କପୁର ଥାନା କଂଅସର ଗାଁରେ ବୋଲି ଜଣାପଡିଛି